ଆକି ଭୁବନେଶ୍ୱରଠାରେ ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ଏବଂ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଶ ଶ୍ରମିକ କଲ୍ୟାଶ ବୋର୍ଡର ମିଳିତ ଆନୁକୁଲ୍ୟରେ ଅନୁଷ୍ବିତ ନିର୍ମାଣ ଶ୍ରମିକ କଲ୍ୟାଶ ସଚେତନତା ଓ ସହାୟତା ପ୍ରଦାନ ଉହବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ ଏହା କହିଛନ୍ତି

ଫଳରେ ତାଙ୍କ ବିବେକର ଆହ୍ୱାନରେ ସେ ଇସ୍ତଫା ଦେବାକୁ ନିଷ୍ବଉି ନେଇଛନ୍ତି

ରାଜ୍ୟରେ ଦଳିତମାନେ ଅବହେଳିତ ହେଉଥିବାରୁ ରାଜଧାନୀରେ ଏକ ବିଶାଳ ସମାବେଶ କରିବାର ତାଙ୍କର ଯୋଜନା ରହିଥିବା ଶ୍ରୀ ଶରଗରିଆ କହିଛନ୍ତି

ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ସମ୍ଘାଦ ସଂଗ୍ରହ କରିବାକୁ ଯାଇଥିବା ଦ୍ ରଦର୍ଶନର ଏକ ଟିମ୍ ଛତିଶଗଡ଼ର ଦାନ୍ତେଓ୍ୱାଡ଼ା ଜିଲ୍ଲା ଆରନପୁରରେ ମାଓବାଦୀମାନଙ୍କ ଆକ୍ରମଣର ଶିକାର ହୋଇଛନ୍ତି

ଏହି ଘଟଣାକୁ ନେଇ କେନ୍ଦ୍ର ସୂଚନା ଏବଂ ପ୍ରସାରଶ ମନ୍ତୀ ରାଜ୍ୟବର୍ର୍ର୍ରନ ସିଂହ ରାଠୋଡ୍ ଗଭୀର ଦୁଖ ପ୍ରକାଶ କରିବା ସହ କହିଛନ୍ତି ଯେ ଏହି ଦୁଖର ସମୟରେ ସେ ନିହତ କ୍ୟାମେରାମ୍ୟାନଙ୍କ ପରିବାର ସହ ଅଛନ୍ତି ଓ ତାଙ୍କ ପରିବାରର ସମସ୍ତ ଦାୟିତ୍ୱ ସରକାର ବହନ କରିବେ ବୋଲି କହିଛନ୍ତି

ସେ କହିଛନ୍ତି ଯେ ହାଇକୋର୍ଟ ରେଜିଷ୍ଟାର କୋର୍ଟ ପରିସରରେ ଓକିଲଙ୍କ ଆନ୍ଦୋଳନକୁ ନଜରରେ ରଖ ପୁଲିସ୍ ଫୋର୍ସ ମୁତୟନ ପାଇଁ ଚିଠି ଲେଖିଥିଲେ

ମାମଲା ଏବେ ବିଚାରାଧୀନ ରହିଛି

ଜିଲ୍ଲାପାଳ ବିଭ୍ରତି ଭ୍ଷଣ ପଟ୍ଟନାୟକ ଗତକାଲି ସରକାରଙ୍କୁ ଏହି ରିପୋର୍ଟ ଦେଇଛନ୍ତି